ତେବେ ରବିବାର କୌଶସି କ୍ଲୁସ ହେବନାହିଁ

ଏହା ଅନେକ ଗୁରୁତର କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଶ କରିଛି ପୁଲିସ୍ କର୍ମଚାରୀଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସେମାନଙ୍କ ପ୍ରଶଂସା କରିଛନ୍ତି

ସର୍ବାଧକ ଲୋକଙ୍କୁ କୋଭିଡ ପ୍ରତିଷେଧକ ଟିକା ଦେବାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି

କୃଷି ଅଧିକାରୀ ଶଚ୍ଚିଦ୍ରନାଥ ସେଠି ଓ ଉଦ୍ୟାନ ଅଧିକାରୀ ଦିଲୀପ କୁମାର ଡିଙ୍ଗଲ୍ ଏଥିରେ ଯୋଗ ଦେଇ କୃଷି ଓ ଉଦ୍ୟାନ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ମହିଳାମାନେ କିଭଳି ଏହି ଯୋଜନାଦ୍ୱାରା ସ୍ୱାବଲମ୍ୟୀ ହୋଇପାରିବେ ସେ ସମ୍ପର୍କରେ ବୁଝାଇଥିଲେ